ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଦେଶର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ଦେଶବ୍ୟାପୀ ସ୍ୱାସ୍ଥ୍ୟ ମୌଳିକ ଡାଞ୍ଚାରେ ଅଣାଯାଇଥିବା ଉନ୍ନତି ସରକାରଙ୍କ ନିୟମର କଡ଼ାକଡ଼ି ପାଳନ ଓ ଡାକ୍ତର ଚିକିତ୍ସା ସହାୟକ କର୍ମୀ ଏବଂ ସ୍ୱେଚ୍ଛାସେବୀମାନଙ୍କ ଅକ୍ଲାନ୍ତ ଉଦ୍ୟମ ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଉଛି

ଗତ ମଙ୍ଗଳବାର ଦିନ ଅନୁଷ୍ଠିତ ତୂତୀୟ ପର୍ଯ୍ୟାୟ କଥାବାର୍ତ୍ତା ଅମୀମାଂସିତ ଥିଲା କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ବାଶିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ୍ ଓ ବାଶିଜ୍ୟ ରାଷ୍ଟ୍ରମନ୍ତ୍ରୀ ସୋମ୍ ପ୍ରକାଶ କେନ୍ଦ୍ର ସରକାରଙ୍କ ପକ୍ଷରୁ ବୈଠକରେ ପ୍ରତିନିଧିତ୍ୱ କରିଥିଲେ କଥାବାର୍ତ୍ତା ସମୟରେ ସରକାର କୁଷକମାନଙ୍କ କଲ୍ୟାଣ ପ୍ରତି ସମ୍ପର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ଥିବାର ମନ୍ତ୍ରୀମାନେ କହିଥିଲେ କୃଷିକ୍ଷେତ୍ରର ବିକାଶକୁ ସରକାର ସର୍ବଦା ପ୍ରାଧାନ୍ୟ ଦେଇ ଆସୁଥିବାର ମଧ୍ୟ ସେମାନେ କହିଥିଲେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ କୁଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର କହିଛନ୍ତି ସରକାର ଆଣିଥିବା କୁଷି ଆଇନଗୁଡ଼ିକ କୃଷକମାନଙ୍କର ସ୍ୱାର୍ଥର ସୁରକ୍ଷା କରିବ ଦୀର୍ଘ ସମୟ ଧରି ପ୍ରତୀକ୍ଷା କରାଯିବା ପରେ ଏହି ଆଇନଗୁଡ଼ିକୁ ଅଣାଯାଇଥିବାର ସେ କହିଛନ୍ତି ଯଦି କୃଷକମାନଙ୍କର ଏହାକୁ ନେଇ କୌଣସି ଆପତ୍ତି ରହିଛି ତେବେ ସରକାର ତା'ର ସମାଧାନ କରିବାକୁ ଆଲୋଚନା ପାଇଁ ପ୍ରସ୍ତୁତ ଥିବାର ମନ୍ତ୍ରୀ କହିଛନ୍ତି କୃଷକମାନେ ଆନ୍ଦୋଳନ କରିବା ଉଚିତ ନୁହେଁ ବୋଲି ଦର୍ଶାଇ ଏହା ସର୍ବସାଧାରଣଙ୍କ ଜୀବନଯାତ୍ରାରେ ଅସୁବିଧା ସୃଷ୍ଟି କରୁଥିବାର ସେ ଦର୍ଶାଇଛନ୍ତି ନିୟୁ ଫାର୍ମ ଆକୁ କେନ୍ଦ୍ର ସରକାର କୃଷିକ୍ଷେତ୍ରର ବିକାଶ ଓ କୃଷକମାନଙ୍କର ଆୟ ବୃଦ୍ଧି ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର କିଛି ଦିନ ପୂର୍ବେ ନୂଆ କୁଷି ଆଇନମାନ ପ୍ରଶୟନ କରିଛନ୍ତି

ଆମ ସମ୍ବାଦଦାତା ଜଣାଇଛନ୍ତି ଏହି ଆଇନଗୁଡ଼ିକ ଯୋଗୁଁ ସର୍ବନିମ୍ନ ସହାୟକ ମୂଲ୍ୟ ଲୋପ ପାଇଯିବ ବୋଲି ଏକ ଭୁଲ୍ ଧାରଣା ସୃଷ୍ଟି ହୋଇଛି କିନ୍ତୁ ପ୍ରକୃତପକ୍ଷେ ସର୍ବନିମ୍ନ ସହାୟକ ମୂଲ୍ୟ ବ୍ୟବସ୍ଥା ବଳବତ୍ତର ରହିବ ଓ କୃଷକମାନେ ସର୍ବନିମ୍ନ ସହାୟକ ମୂଲ୍ୟ ପାଇ ସେମାନଙ୍କର ସାମଗ୍ରୀ ବିକ୍ରି କରିବେ

ଗୋୟଲ୍ ଷ୍ଟେଟ୍ସ୍ ବାଶିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ୍ ଗୋୟଲ୍ ଅଧ୍ୟକ୍ଷତାରେ ବାଣିଜ୍ୟ ବୋର୍ଡ଼ର ଏକ ବୈଠକ ଗତକାଲି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି ଏହି ବୈଠକରେ ନୂଆ ବୈଦେଶିକ ବାଣିଜ୍ୟ ନୀତି ଓ ଦେଶରେ ଉତ୍ପାଦିତ ପଦାର୍ଥଗୁଡ଼ିକର ରପ୍ତାନୀ ସଂକ୍ରାନ୍ତରେ ପୁଙ୍ଗାନୁପୁଙ୍ଗ ଆଲୋଚନା ହୋଇଛି ଶ୍ରୀ ଗୋୟଲ୍ ତାଙ୍କର ଉଦ୍ଘାଟନୀ ବକ୍ତବ୍ୟରେ ରାଜ୍ୟଗ୍ରଡ଼ିକ ସହ ମିଶି ଏକ ଶକ୍ତିଶାଳୀ ଦେଶ ଗଠନ କରିବାକୁ ସରକାରଙ୍କ ମିଶନ୍ ବିଷୟରେ ଉଲ୍ଲେଖ କରିଥିଲେ ସେ କହିଥିଲେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନଙ୍କ ମିଳିତ ଉଦ୍ୟମରେ ଦେଶର ନାଗରିକମାନଙ୍କ ପାଇଁ ଏକ ଉଜ୍ଜଳ ଭବିଷ୍ୟତ ଅଣାଯାଇପାରିବ

ଜାତୀୟ ସୁରକ୍ଷା କ୍ଷେତ୍ରରେ ନିରାପତ୍ତା ବାହିନୀଗୁଡ଼ିକ ମଧ୍ୟରେ ଅଧିକ ସମନ୍ୱୟ ରକ୍ଷା କରାଯିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ଭାରତକୁ ଏକ ଉନ୍ନତ ତଥା ନିରାପଦ ରାଷ୍ଟ୍ରରେ ପରିଣତ କରିବାର ଲକ୍ଷ୍ୟ ହାସଲ ଦିଗରେ ସାହାଯ୍ୟ କରିବାକୁ ସେ ନିରାପତ୍ତା ବାହିନୀଗୁଡ଼ିକୁ କହିଛନ୍ତି

ଦେଶର ନାଗରିକମାନଙ୍କର ସୁରକ୍ଷା ଓ ସମ୍ମାନକୁ ବଜାୟ ରଖିବା ଉପରେ ଗୁରୁତ୍ୱ ଆରୋପ କରି କରୁରୀ କାଳୀନ ପରିସ୍ଥିତି ଓ ଦୁର୍ବିପାକର ମୁକାବିଲା ସକାଶେ ପୁଲିସ୍ର ଦକ୍ଷତା ବୃଦ୍ଧି ପାଇଁ ସେ ଜୋର୍ ଦେଇଛନ୍ତି ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମିଳନୀରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଅଂଶଗ୍ରହଣ କରି ପୂର୍ବ ସମ୍ମିଳନୀରେ ନିଆଯାଇଥିବା ନିଷ୍କଭିଗୁଡ଼ିକର ସମୀକ୍ଷା କରିଥିଲେ ଆଭ୍ୟନ୍ତରୀଣ ନିରାପତ୍ତା ସମୀକ୍ଷା ରିପୋର୍ଟକ୍ ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ର ମନ୍ତ୍ରାଙ୍କ ସମ୍ମଖରେ ଉପସ୍ଥାପନ କରାଯାଇଥିଲା ଓ ଦେଶର ନିରାପତ୍ତା ପରିସ୍ଥିତିରେ ଉନ୍ନତି ଅଣାଯିବା ଉପରେ ଆଲୋଚନା ହୋଇଥିଲା ସମ୍ମିଳନୀ ସମୟରେ ମାଓବାଦୀ ଉପଦ୍ରତ ଅଞ୍ଚଳଗ୍ରଡ଼ିକରେ ନିରାପତ୍ତା ବ୍ୟବସ୍ଥାରେ ଉନ୍ନତି ଆଣିବା ସଂକ୍ରାନ୍ତରେ ବିଭିନ୍ନ ପଦକ୍ଷେପର ପ୍ରସ୍ତାବ ଦିଆଯାଇଥିଲା ଏହାକୁ ମାଓବାଦୀ କାର୍ଯ୍ୟକଳାପର ନିବାରଣପାଇଁ ରାଜ୍ୟଗୁଡ଼ିକ ସହ ସମନ୍ୱୟରେ କାର୍ଯ୍ୟ କରିବାକୁ ସମ୍ମିଳନୀରେ ଗୁରୁତ୍ୱ ଆରୋପ କରାଯାଇଥିଲା କୋବିଡ୍ ନାଇଣ୍ଟିନ୍ ସମୟରେ ପୁଲିସ୍ର ଭୂମିକା ବିଷୟ ଆଲୋଚନା ପରିସରକୁ ଆସିଥିଲା ବିଭିନ୍ନ କରୁରୀକାଳୀନ ପରିସ୍ଥିତିରେ ପଦକ୍ଷେପ ଗ୍ରହଣ ସମ୍ବନ୍ଧୀୟ ଷ୍ଟାଣ୍ଡାର୍ଡ଼ ଅପରେଟିଙ୍ଗ୍ ପ୍ରୋସେଜିଓର୍ ସଂକ୍ରାନ୍ତରେ ଆଲୋଚନା କରାଯାଇଥିଲା ଗୁଇନ୍ଦା ବ୍ୟୁରୋଦ୍ୱାରା ଆୟୋଜିତ ଏହି ସମ୍ମିଳନୀ ପ୍ରଥମ ଥରପାଇଁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଛି

ରାଜେନ୍ଦ୍ର ପ୍ରସାଦ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଦେଶର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଟ୍ୱିଟ୍ କରି ଶ୍ରୀ ନାଇଡୁ କହିଛନ୍ତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ଜଣେ ନିସ୍ୱାର୍ଥପର ଓ ଦୂରଦୃଷ୍ଟିସମ୍ପନ୍ନ ନେତା ଥିଲେ ଯିଏ ଭାରତର ରାଜନୈତିକ ଭବିଷ୍ୟତକୁ ଦିଗ୍ଦର୍ଶନ ଦେଇଥିଲେ ଶ୍ରୀ ନାଇଡୁ କହିଛନ୍ତି ସେ ତାଙ୍କର ସରଳ ଜୀବନ ଓ ଦୟାଭାବ ପାଇଁ ଚିରସ୍କରଣୀୟ ହୋଇ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତରତ୍ନ ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ସ୍ୱାଧୀନତା ସଂଗ୍ରାମ ଓ ସମ୍ଭିଧାନ ପ୍ରଶୟନରେ ଡକ୍ଟର ରାଜେନ୍ଦ୍ର ପ୍ରସାଦ ମହତ୍ତ୍ୱପୂର୍ଷ୍ଣ ଭୂମିକା ଗ୍ରହଣ କରିଥିଲେ ପ୍ରଧାନମନ୍ତ୍ରୀ କହିଛନ୍ତି ତାଙ୍କର ଜୀବନଶୈଳୀ ସରଳ ଜୀବନ ଯାପନ ଓ ଉଚ୍ଚ ଚିନ୍ତାଧାରା ଉପରେ ପର୍ଯ୍ୟବସିତ ଥିଲା ଯାହା ଦେଶବାସୀଙ୍କୁ ସର୍ବଦା ଅନୁପ୍ରାଣିତ କରିଆସୁଛି

ଲୋକସଭା ବାଚସ୍କତି ଓମ୍ ବିର୍ଲା ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ରାଜ୍ୟସଭା ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ୍ ଓ ଅନ୍ୟମାନେ ପାର୍ଲାମେଣ୍ଟର ସେଣ୍ଟ୍ରାଲ୍ ହଲ୍ସ୍ଥିତ ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ଲୋକସଭା ସଚିବାଳୟଦ୍ୱାରା ଉଭୟ ହିନ୍ଦୀ ଓ ଇଂରାଜୀରେ ପ୍ରକାଶିତ ଡକ୍କର ରାଜେନ୍ଦ୍ର ପ୍ରସାଦଙ୍କର ଜୀବନୀ ଉପରେ ଏକ ପୁସ୍ତିକାକୁ ସାଂସଦମାନଙ୍କୁ ବଣ୍ଟ୍ରା ଯାଇଥିଲା ଟେକ୍ ଏଜ୍ଟକେସନ ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ ମାତୃଭାଷାରେ ବୈଷୟିକ ଶିକ୍ଷାଦାନ ପାଇଁ ଯୋଜନା ରୂପରେଖ ପ୍ରସ୍ତୁତ କରିବାକୁ ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି ଉଚ୍ଚଶିକ୍ଷା ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ଏହି ଟାସ୍କ ଫୋର୍ସ ଗଠନ କରାଯାଇଛି ଟାସ୍କ ଫୋର୍ସ ଶିକ୍ଷାକ୍ଷେତ୍ର ସହ ସମ୍ପ୍ରକ୍ତ ବ୍ୟକ୍ତିବିଶେଷ ଓ ସଙ୍ଗଠନଗୁଡ଼ିକ ସହ ଆଲୋଚନା କରି ମାସେ ମଧ୍ୟରେ ରିପୋର୍ଟ ଦାଖଲ କରିବ ଗତକାଲି ଅନୁଷ୍ଠିତ ଏକ ଉଚ୍ଚସରୀୟ ବୈଠକରେ ମନ୍ତ୍ରୀ ଏହି ନିଷ୍ପଭି ନେଇଛନ୍ତି ଉଚ୍ଚଶିକ୍ଷା ବିଭାଗ ସଚିବ ଅମିତ୍ ଖରେ ଆଇଆଇଟିଗୁଡ଼ିକର ନିର୍ଦ୍ଦେଶକବୃନ୍ଦ ବହୁ ଶିକ୍ଷାବିତ୍ ଓ ମନ୍ତ୍ରଣାଳୟର ବରିଷ୍ଠ ଅଫିସରମାନେ ବୈଠକରେ ଅଂଶଗ୍ରହଣ କରିଥିଲେ

ଧରମ ପାଲ୍ ଗୁଲାଟି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍କଭୂଷଣ ଧରମ୍ ପାଲ୍ ଗୁଲାଟିଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି

ଏମ୍ଡିଏଚ୍ ଭାରତର ଏକ ମ୍ରଖ୍ୟ ମସଲା ଉତ୍ପାଦନକାରୀ କମ୍ପାନୀ